ପିଏମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ସରକାର ସଂସ୍କାର କାର୍ଯ୍ୟ ସମ୍ପାଦନା ଓ ପରିବର୍ତ୍ତନ ପାଇଁ ସମ୍ପର୍ଶ୍ଣ ପ୍ରତିଶ୍ରତିବଦ୍ଧ

ସରକାର ଆଣିଥିବା ଅନେକ ଐତିହାସିକ ସଂସ୍କାରର ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ

ଭାରତରେ ଉଦ୍ୟୋଗ ଟିକସ ବିଶ୍ୱର ଅନ୍ୟ ଦେଶଗୁଡ଼ିକ ତ୍ରୁନାରେ ସବୁଠୁ କମ୍ ବୋଲି ପ୍ରଧାନମନ୍ତ୍ରୀ ତାଙ୍କର ଭାଷଣରେ କହିଥିଲେ ଶ୍ରୀ ମୋଦି କହିଥିଲେ ଉତ୍ପାଦନ ବୃଦ୍ଧି ପାଇଁ ପ୍ରୋସାହନ ଦିଆଯିବା ଲାଗି ଅନେକ ଯୋଜନାର କାର୍ଯ୍ୟକାରୀତା ଯୋଗୁଁ ରପ୍ତାନୀ ବୃଦ୍ଧି ପାଇବ ଓ ଦେଶ ଅଧିକ ସାମଗ୍ରୀ ଉତ୍ପାଦନ କରିପାରିବ ପ୍ରଧାନମନ୍ତ୍ରୀ କହିଛନ୍ତି କୋଭିଡ ଭଳି କଟିଳ ପରିସ୍ଥିତିରେ ମଧ୍ୟ ଭାରତରେ ପ୍ରଚରର ପରିମାଣରେ ବିଦେଶୀ ପୁଞ୍ଜିନିବେଶ ହେଉଛି ସେଗୁଡ଼ିକ ମଧ୍ୟରୁ ଅଧିକାଂଶ ପୁଞ୍ଜିନିବେଶ ବୈଷୟିକ ଜ୍ଞାନ କ୍ଷେତ୍ରରେ ହୋଇଛି ପ୍ରଧାନମନ୍ତ୍ରୀ କହିଛନ୍ତି ଆମର ଆଜିର କାର୍ଯ୍ୟ ଭବିଷ୍ୟତର ବିଶ୍ୱ ଗଠନରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ କୋଭିଡ ପରବର୍ତ୍ତୀ ପରିସ୍ଥିତି ବିଷୟରେ ପ୍ରଧାନମନ୍ତ୍ରୀ ତାଙ୍କର ଭାଷଣରେ ଉଲ୍ଲେଖ କରିଛନ୍ତି ଶ୍ରୀ ମୋଦି କହିଛନ୍ତି ସମଗ୍ର ବିଶ୍ୱକୁ କୋଭିଡ ଯୋଗୁଁ ଏକ ନୂଆ ପରିସ୍ଥିତି ସହ ନିଜକୁ ଖାପଖୁଆଇ ଚଳିବାକୁ ପଡିବ ଭାରତର ଯୁବ ପ୍ରତିଭାମାନେ ଯେପରି ସେମାନଙ୍କର ପ୍ରତିଭାର ଆନ୍ତର୍ଜାତିକ ସ୍ତରରେ ପ୍ରଦର୍ଶନ କରିପାରିବେ ସେଥିପାଇଁ ସରକାର ୟୁରୋପୀୟ ଦେଶ ଓ ଦକ୍ଷିଣ ପୂର୍ବ ଏସୀୟ ଦେଶଗୁଡ଼ିକ ସହ ମିଶି କାର୍ଯ୍ୟ କରୁଛନ୍ତି ସେ କହିଛନ୍ତି ଭାରତ ବୈଭବ ଶିଖର ବୈଠକର ଆୟୋଜନ କରିଥିଲା ଏହି ଶିଖର ବୈଠକରେ ବିଜ୍ଞାନ ଓ ନବୀକରଣ କ୍ଷେତ୍ରର ପ୍ରତିଭାଶାଳୀ ବ୍ୟକ୍ତିମାନେ ଅଂଶଗ୍ରହଣ କରିଥିଲେ ଶ୍ରୀ ମୋଦି କହିଛନ୍ତି ଏହି ଶିଖର ବୈଠକ ବିଜ୍ଞାନ ଓ ନବୀକରଣ କ୍ଷେତ୍ରରେ ଭବିଷ୍ୟତର ମିଳିତ ଉଦ୍ୟୋଗ ସ୍ଥାପନ ପାଇଁ ଭିତ୍ତିଭୂମି ସ୍ଥାପନ କରିଛି ପ୍ରଧାନମନ୍ତ୍ରୀ ପୁଣି କହିଛନ୍ତି ଭାରତ ଏହାର କାର୍ଯ୍ୟଶୈଳୀରେ ଅଭ୍ରତ୍ପର୍ବ ପରିବର୍ତ୍ତନ ଆଣିପାରିଛି ସେ କହିଛନ୍ତି ମହାକାଶ କ୍ଷେତ୍ରରେ ଅଣାଯାଇଥିବା ଐତିହାସିକ ସଂସ୍କାରଗୁଡ଼ିକ ଯୋଗୁଁ ଭାରତୀୟ ପ୍ରତିଭାକୁ ବିଶ୍ୱ ସ୍ୱୀକୃତି ପ୍ରଦାନ କରିଛି

କୃଷି କାତୀୟ ରାଜପଥ ଅର୍ଥ ଶକ୍ତି ଗ୍ରାମାଞ୍ଚଳ ବିକାଶ ମହ୍ୟପାଳନ ଓ ଜଳସମ୍ପଦ ମନ୍ତ୍ରଣାଳୟର ପ୍ରତିନିଧିମାନେ ଟିମ୍ରେ ଯାଉଛନ୍ତି

ଆନ୍ତଃ ମନ୍ତ୍ରିସରୀୟ ଟିମ୍ ୍ରର୍ଷ୍ଣବାତ୍ୟା ଯୋଗୁଁ ଘଟିଥିବା କ୍ଷୟକ୍ଷତିର ଆଜି ଆକଳନ କରିବେ ଏହା ପୂର୍ବରୁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଇ ପାଲାମୀସ୍ୱାମୀ ସେମାନଙ୍କୁ ଏ ସଂକ୍ରାନ୍ତରେ ସୂଚନା ଦେବେ କେନ୍ଦ୍ରୀୟ ଟିମ୍ ଚେନ୍ନାଇ ଚେଙ୍ଗଲପଟୁ କାଞ୍ଚପୁରମ୍ ତିରୁବଲୁର କଡଲୁର ବିଲୁପୁରମ୍ ଭେଲୋର ଓ ତିରୁପଭୁର ସମେତ ବିଭିନ୍ନ ସ୍ଥାନ ପରିଦର୍ଶନ କରିବେ ମଙ୍ଗଳବାର ଦିନ ଚେନ୍ନାଇ ପ୍ରତ୍ୟାବର୍ତ୍ତନ କରିବା ପରେ କେନ୍ଦ୍ରୀୟ ଟିମ୍ ତାମିଲନାଡ଼ୁ ସରକାରଙ୍କ ସହ ଆଲୋଚନା କରିବାର କାର୍ଯ୍ୟସ୍ଟଚୀ ରହିଛି ସେଣ୍ଟର ଫାର୍ମସ ଟକ୍ କେନ୍ଦ୍ର ସରକାର ଓ କୃଷକ ସଂଘଗୁଡ଼ିକର ପ୍ରତିନିଧିମାନଙ୍କ ମଧ୍ୟରେ ପଞ୍ଚମ ପର୍ଯ୍ୟାୟ କଥାବାର୍ତ୍ତା ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାର କାର୍ଯ୍ୟସ୍ତ୍ରୀ ରହିଛି

ସରକାରଙ୍କ ପକ୍ଷରୁ କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ରେଳବାଇ ମନ୍ତ୍ରୀ ପୀୟୁଷ ଗୋଏଲ ଓ ବାଣିଜ୍ୟ ରାଷ୍ଟ୍ରମନ୍ତ୍ରୀ ସୋମପ୍ରକାଶ କଥାବାର୍ତ୍ତାରେ ପ୍ରତିନିଧିତ୍ୱ କରିଥିଲେ କୃଷି ମନ୍ତ୍ରଣାଳୟ ଖାଉଟୀ ବ୍ୟାପାର ଏବଂ ଖାଦ୍ୟ ଓ ସର୍ବସାଧାରଣ ବଣ୍ଜନ ମନ୍ତ୍ରଣାଳୟର ବରିଷ୍ଣ ଅଫିସରମାନେ ମଧ୍ୟ କଥାବାର୍ତ୍ତାରେ ଅଂଶଗ୍ରହଣ କରିଥିଲେ କଥାବାର୍ତ୍ତା ଅତ୍ୟନ୍ତ ସୌହାର୍ଦ୍ଧ୍ୟପୂର୍ଣ୍ଣ ବାତାବରଣ ମଧ୍ୟରେ ଅନୁଷ୍ଠିତ ହୋଇଥିଲା କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ସରକାର କୃଷକମାନଙ୍କ କଲ୍ୟାଣ ପାଇଁ ସମ୍ପର୍ଶ୍ଣ ପ୍ରତିଶ୍ରତିବଦ୍ଧ ବୋଲି ସେମାନଙ୍କୁ କହିଥିଲେ ସର୍ବନିମ୍ନ ସହାୟକ ମୂଲ୍ୟ ବଳବତ୍ତର ରହିବା ବିଷୟରେ ସେ କୃଷକମାନଙ୍କୁ ପ୍ରତିଶ୍ରତି ଦେଇଥିଲେ ସେ ଦୃଷ୍ଟିରୁ କୃଷକମାନଙ୍କର ଭୟ କରିବାର କୌଣସି କାରଣ ନାହିଁ ବୋଲି ମନ୍ତ୍ରୀ କହିଥିଲେ

ସେହି ମେଟ୍ରୋ ପ୍ରକଳ୍ପ ଗୁଡ଼ିକ ଆଗ୍ରାର ମୁଖ୍ୟ ପର୍ଯ୍ୟଟନସ୍ଥଳୀ ଗୁଡ଼ିକୁ ସଂଯୋଗ କରିବ ଏହାଦ୍ୱାରା ଆଗ୍ରାକୁ ପର୍ଯ୍ୟଟକମାନଙ୍କର ଆଗମନ ବୃଦ୍ଧି ପାଇବ ଆକାଶବାଣୀ ସହ ଏକ ବିଶେଷ ସାକ୍ଷାତ୍କାରରେ ଉତ୍ତରପ୍ରଦେଶ ମେଟ୍ରୋ ରେଳ ନିଗମ ପରିଚାଳନା ନିର୍ଦ୍ଦେଶକ କୁମାର କେଶବ କହିଛନ୍ତି ଆଗ୍ରା ମେଟ୍ରୋ ପ୍ରକ୍ସ ପର୍ଯ୍ୟଟନରେ ବିକାଶ ଆଣିବା ସହିତ ଲୋକମାନଙ୍କ ଗମନାଗମନରେ ସହାୟତା କରିବ

ସେ କହିଛନ୍ତି ପ୍ରଥମଥର ପାଇଁ ଆଇଆଇଟି ମାଡ୍ରାସ ଓ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ଭେକ୍ଷଣ ବିଭାଗ ସହାୟତାରେ ଐତିହ୍ୟସ୍ଥଳୀ ଗୁଡ଼ିକ ବିଷୟରେ ସମୀକ୍ଷା କରାଯାଇଛି

ତା'ଛଡା ଆଗ୍ରା ମଧ୍ୟ ଉତ୍ତରପ୍ରଦେଶର ଏକ ଜନବହୁଳ ସହର ଓ ଏହି ମେଟ୍ରୋ ପ୍ରକଳ୍ପଗୁଡ଼ିକ ଲୋକମାନଙ୍କୁ ଉତ୍ତମ ଗମନାଗମନ ସ୍ୱବିଧା ଯୋଗାଇବ

ଏକ ସର୍ବଦଳୀୟ ବୈଠକରେ ଉଦ୍ବୋଧନ ଦେଇ ଶ୍ରୀ ମୋଦୀ କହିଛନ୍ତି ଆଉ କିଛି ସପ୍ତାହ ଭିତରେ କୋବିଡ୍ ପ୍ରତିଷେଧକ ବାହାରି ଯିବ ବୋଲି ଦେଶର ବୈଜ୍ଞାନିକମାନେ ଆଶ୍ୱାସନା ଦେଇଛନ୍ତି

ପ୍ରଧାନମନ୍ତ୍ରୀ କହିଛନ୍ତି କୋବିଡ୍ ନାଇଷ୍ଟିନ୍ ପାଇଁ ଭାରତରେ ଶସ୍ତା ଓ ଫଳପ୍ରଦ ପ୍ରତିଷେଧକ ମିଳିପାରିବ ବୋଲି ସମଗ୍ର ବିଶ୍ୱ ଆଶାବାନ୍ଧି ବସିଛି ସେ କହିଛନ୍ତି ବୈଜ୍ଞାନିକମାନଙ୍କ ଉଦ୍ୟମ ଯୋଗୁଁ ଦେଶରେ ଖୁବ୍ ଶୀଘ୍ର ସାମୁହିକ ପ୍ରତିଷେଧକ ଟିକାକରଣ ସମ୍ଭବ ହେବ ପ୍ରଧାନମନ୍ତ୍ରୀ କହିଛନ୍ତି ପ୍ରତିଷେଧକ ଉପରେ ଗବେଷଣାରତ ବୈଜ୍ଞାନିକମାନଙ୍କ ଠାରୁ ସମ୍ମତି ମିଳିବା ପରେ ଦେଶରେ ପ୍ରତିଷେଧକ ଟିକା ଦିଆଯିବା କାର୍ଯ୍ୟ ଆରମ୍ଭ ହେବ ଦେଶରେ ସାମୁହିକ ପ୍ରତିଷେଧକ ଟିକାକରଣ ପାଇଁ ବ୍ୟାପକ ନେଟ୍ୱର୍କ ସ୍ଥାପନ କରାଯାଇଛି ଓ ପ୍ରତିଷେଧକ ଗୁଡ଼ିକୁ ସଂରକ୍ଷିତ କରି ରଖିବା ଲାଗି ଶୀତଳ ଭଣ୍ଡାର ଶୃଙ୍ଖଳ ସ୍ଥାପନ କରାଯାଉଛି ଶ୍ରୀ ମୋଦୀ କହିଛନ୍ତି ପ୍ରଥମେ ସ୍ୱାସ୍ଥ୍ୟ କ୍ଷେତ୍ରରେ କାର୍ଯ୍ୟରତ ଚିକିତ୍ସା କର୍ମୀ ଓ ସ୍ୱେଚ୍ଛାସେବୀମାନଙ୍କୁ ପ୍ରତିଷେଧକ ଅଗ୍ରାଧିକାର ଭିଭିରେ ଦିଆଯିବ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ସହ ବିଚାର ବିମର୍ଷ ପରେ ଲୋକମାନଙ୍କୁ ପ୍ରତିଷେଧକ ଦେବା ପାଇଁ ଅଗ୍ରାଧିକାର ଭିତ୍ତିକ ତାଲିକା ପ୍ରସ୍ତୁତ କରାଯିବ ପ୍ରଧାନମନ୍ତ୍ରୀ କହିଛନ୍ତି ସର୍ବସାଧାରଣଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରମାନଙ୍କ ସହ ଆଲୋଚନା ପରେ ପ୍ରତିଷେଧକର ମୂଲ୍ୟ ନିର୍ଦ୍ଧାରଣ କରାଯିବ ଶ୍ରୀ ମୋଦୀ କହିଛନ୍ତି ଗତ ଫେବୃୟାରୀ ମାର୍ଚ୍ଚ ମାସରୁ କରୋନା ଭୂତାଣୁ ସଂକ୍ରମଣ ଆରମ୍ଭ ହେବାଠାରୁ ଦେଶ ଅନେକ ପଥ ଅତିକ୍ରମ କରିଛି